ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ତାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଆକି ନିଷ୍କାସନ କରାଯାଇଛି

କଟକ ଜିଲ୍ଲାରେ ବନ୍ୟାର ଆଶଙ୍କା ନଥିବା କିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ କଶାପଡିଛି ଗତକାଲି ବାଙ୍କୀ ଅଞ୍ଚଳରେ ଥିବା ହୁଳୁହୁଳା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଏବେ ପରିସ୍ରିତିରେ ସୁଧାର ଆସିଛି

ସେଠାରେ କିଛି ଚାଷଜମିରେ ବନ୍ୟାଜଳ ଜମି ରହିଛି

ସେହିପରି ବୈତରଣୀ ଓ ଏହାର ଶାଖାନଦୀରେ ଜଳସ୍ତର ବିଭିନ୍ ସ୍ଚାନରେ ହ୍ରାସ ପାଇବାରେ ଲାଗିଛି ମୋଟାମୋଟି ଭାବେ ରାଜ୍ୟରେ ବନ୍ୟାର କୌଶସି ଆଶଙ୍କା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି

ସେହିପରି ବନ୍ଧବାଡ ମରାମତି ପାଇଁ ତୁରନ୍ତ ପଦକେପ ନେବାକୁ କୁହାଯାଇଛି

ପ୍ରତିବର୍ଷ ତିନିଦିନ ଧରି କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି

ରଥ ଉପରେ ଶ୍ରୀକୀଉମାନଙ୍କ ଦୈନନିନ ନୀତି କରାଯାଉଛି ଅଗଣିତ ଭକ୍ତ ବଡଦାଣ୍ଡରେ ଠିଆହୋଇ ଶ୍ରୀଜୀଉମାନଙ୍ଙୁ ଦର୍ଶନ କରୁଛନ୍ତି ତୃରିତ୍ କାର୍ଯ୍ୟାନୁଷ୍ଠାନ ବଳ ଓ ଏସଓଜି ଜବାନମାନଙ୍କ କଡା ସୁରକ୍ଷା ମଧ୍ଧରେ ରଥଗୁଡିକୁ ରଖାଯାଇଛି

ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀକୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ

ପାରିବାରିକ କଳହକୁ ନେଇ ଏଭଳି ଅଘଟଣ ଘଟିଛି ବୋଲି ସନ୍ଦେହ କରାଯାଉଛି

ଦେଇଥିଲା

ପରିସ୍ଥିତି ଉଉଜନା ରହିଥିଲେ ମଧ୍ଧ ନିୟନ୍ତଶାଧୀନ ରହିଛି